ସଂଶୋଧନ ବିଲ୍ ମଞ୍ଜୁରି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି

ଅନ୍ୟପକ୍ଷରେ କେତେକ ଆଦିବାସୀ ସମ୍ପ୍ରଦାୟ ଯେଉଁମାନେ ସିୟିଧାନର ଷଷ୍ଠ ଅନୁଚ୍ଛେଦରେ ପୂର୍ବରୁ ସାମିଲ୍ ହୋଇଛନ୍ତି ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗ୍ରଡ଼ିକରେ ବିଶେଷ ଅନ୍ଦ୍ରମତିସ୍ୱର୍ପ ବସବାସ କର୍ରଛନ୍ତି ସେମାନଙ୍କ ବାଦ୍ ଦିଆଯାଇଛି

ଗତକାଲି ଦିନତମାମ ଓ ମଧ୍ୟରାତ୍ରୀଯାଏଁ ଏହି ବିଲ୍ ଉପରେ ଆଲୋଚନା ଜାରି ରହିଥିଲା

ସେ କହିଥିଲେ ପାକିସ୍ତାନ ବାଂଲଶଦେଶ ଏବଂ ଆଫଗାନିସ୍ତାନରେ ଯେଉଁମାନେ ଇସ୍ଲାମ୍କୁ ଧର୍ମଭାବେ ଗ୍ରହଣ କରିଛନ୍ତି ସେମାନଙ୍କପାଇଁ ବିଲ୍ରେ ବ୍ୟବସ୍ଥା ରହିଛି

ଏହି ବିଲ୍ରେ ମୁସ୍ଲିମ୍ ସମ୍ପ୍ରଦାୟ ପ୍ରତି କୌଣସି ବିପଦ ନ ଥିବା ଦର୍ଶାଇ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ମଣିପୁରର ଜନସାଧାରଣଙ୍କ ଉପରେ ନାଗରିକତା ନେଇ କୌଣସି ପ୍ରଭାବ ପକାଇବ ନାହିଁ ତେବେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କେଉଁ ଉଦ୍ଦେଶ୍ୟପାଇଁ ଏହି ବିଲ୍ ଆଗତ ହେଉଛି ବୋଲି ବାରମ୍ଭାର ପଚରା ଯିବାପରେ ମନ୍ତ୍ରୀ ଅମିତ୍ ଶାହା କହିଥିଲେ ଯେହେତୁ ଭାରତ ବିଭାଜନ ଧର୍ମ ଆଧାରରେ ହୋଇଥିବାରୁ ଏହି ବିଲ୍ର ପ୍ରାସଙ୍ଗିକତା ରହିଛି ଶ୍ରୀଲଙ୍କାର ତାମିଲ୍ ପ୍ରସଙ୍ଗ ଉତ୍ଥାପନ କରି ସେ କହିଥିଲେ ଲାଲ୍ବାହାଦୂର ଶାସ୍ତୀଙ୍କ ସମୟରେ ଶାସ୍ତ୍ରୀ ଶିରିମାଓ ସନ୍ଧି ବଳରେ ଲକ୍ଷ ଲକ୍ଷ ତାମିଲ୍ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଥିଲା ସେ କହିଥିଲେ ସାରା ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକା ପ୍ରଶୟନ ନେଇ କେନ୍ଦ୍ର ସରକାର ଦୃଢ଼ ନିଶ୍ଚିତ ଅଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ବହୁ ବର୍ଷଧରି ଭାରତବର୍ଷରେ ରହିଆସୁଥିବା ମାନବିକ ମୂଲ୍ୟବୋଧକୁ ଏହି ପ୍ରସ୍ତାବିତ ନିୟମ ଏକ ନୂଆ ରୂପ ଦେଇଛି ଏହି ଅବସରରେ ବିଲ୍କୁ ସମର୍ଥନ କରିଥିବା ବିଭିନ୍ନ ରାଜନୈତିକ ଦଳ ଓ ତାହାର ସଭ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ସେ ଲୋକସଭାରେ ଏହି ବିଲ୍ର ପ୍ରତ୍ୟେକଟି ଦିଗକୁ ଉନ୍ମକ୍ତ କରିଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ପ୍ରଶଂସା କରିଛନ୍ତି ଶାହା ସିଟିଜେନ୍ସିପ୍ ବିଲ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ନାଗରିକତା ସଂଶୋଧନ ବିଲ୍ ପାକିସ୍ତାନ ବାଂଲାଦେଶ ଓ ଆଫଗାନିସ୍ତାନର ଧାର୍ମିକ ବୈଷମ୍ୟର ଶିକାର ହେଉଥିବା ଲୋକମାନଙ୍କୁ ଭାରତର ନାଗରିକତ୍ୱ ଗ୍ରହଣ ପାଇଁ ପଥ ଉନ୍କକ୍ତ କରିବ ଗତ ରାତିରେ ଏକାଧିକ ଟ୍ୱିଟ୍ କରି ଶ୍ରୀ ଶାହା ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଏକ ପ୍ରସଙ୍ଗକୁ ବାସ୍ତବତାରେ ପରିଣତ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସେ କହିଛନ୍ତି ଏହି ବିଧେୟକ ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁମାନଙ୍କୁ ସମ୍ମାନର ସହ ବଞ୍ଚବାର ଅଧିକାର ଯୋଗାଇ ଦେବ ବିଲ୍କୁ ସମର୍ଥନ କରିଥିବା ସମସ୍ତଙ୍କୁ ଶ୍ରୀ ଶାହା ଧନ୍ୟବାଦ ଜଣାଇଛନ୍ତି ଝାଡ଼ଖଣ୍ଡ କ୍ୟାମ୍ପେନିଂ ଝାଡ଼ଖଶ୍ତରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାରର ଆଜି ହେଉଛି ଶେଷ ଦିନ

ସେହି କିଲ୍ଲାଗୁଡ଼ିକ ହେଉଛି ରାଞ୍ଚ ହଜାରିବାଗ୍ ଗିର୍ଡିହ୍ ବୋକାରୋ ଛତ୍ରା ରାମ୍ଗଡ୍ ସରେଇକଳା ଖରସୁଆଁ ଏବଂ କୋଦର୍ମା

ବରିଷ୍ଣ ବିଜେପି ନେତା ଶିବରାଜ ସିଂ ଚୌହାନ୍ କଂଗ୍ରେସ ନେତା କ୍ୟୋତିରାଦିତ୍ୟ ସିନ୍ଧିଆ ରାଜ ବବର୍ ଜେଏମ୍ଏମ୍ ନେତା ଶିବୁ ସେରୋନ୍ ହେମନ୍ତ ସୋରେନ୍ ଏବଂ ଅନ୍ୟ ନେତ୍ବବୃନ୍ଦ ସାଧାରଣ ସଭାଗୁଡ଼ିକରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି

ବଜାରରେ ଅଧିକ ପରିମାଣରେ ପିଆଜ ଉପଲହ୍ଧ କରାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି ଅନ୍ୟପକ୍ଷରେ ପାଇକାରୀ ବ୍ୟବସାୟୀଙ୍କ କ୍ଷେତ୍ରରେ ପୂର୍ବ ନିର୍ଦ୍ଧାରିତ ସୀମା ଅପରିବର୍ତ୍ତିତ ରହିଛି କେନ୍ଦ୍ର ଉପଭେକ୍ତା ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି ପିଆଜ ରପ୍ତାନୀ କ୍ଷେତ୍ରରେ ପୂର୍ବରୁ ଥିବା ପ୍ରତିବନ୍ଧକ ଏବେ ମଧ୍ୟ ବଳବତ୍ତର ରହିଛି ନାଇଡ଼ୁ ଏଜୁକେସନ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ଳିଙ୍ଗଗତ ବିଷୟକୁ ପାଠ୍ୟକ୍ରମରେ ସାମିଲ୍ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ଏହାଦ୍ୱାରା ପିଲାମାନେ ଖୁବ୍ କମ୍ ବୟସରୁ ଭିନ୍ନ ଭିନ୍ନ ଲିଙ୍ଗଗତ ବ୍ୟକ୍ତିଙ୍କୁ ସମ୍ମାନ ଦେବା ସହ ସେସମ୍ପର୍କରେ ଅବଗତ ହୋଇପାରିବେ

ଫଳରେ ମହିଳାମାନେ ଏହି ସେବାର ଫାଇଦା ଉଠାଇପାରିବେ ଏବଂ ନିରାପଦରେ ଘରେ ପହଞ୍ଚପାରିବେ ଏହି ବିଷୟ ଘୋଷଣା କରି ପୁଲିସ୍ ମହାନିର୍ଦ୍ଦେଶକ ଓପି ସିଂହ କହିଛନ୍ତି ପୁଲିସ୍ ରେସ୍ପନ୍୍ ଭେହିକିଲ୍ ବିଳୟିତ ରାତ୍ରିରେ ଯାତ୍ରା କରୁଥିବା ମହିଳାମାନଙ୍କୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ନିରାପଦରେ ପହଞ୍ଚାଇବ ଆବଶ୍ୟକ ପଡ଼ିଲେ ସ୍କୁଟିରେ ଯାତ୍ରା କରୁଥିବା ମହିଳାଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଯାତ୍ରା କରିବାକୁ ନିରାପତ୍ତା ଯୋଗାଇ ଦେବ

ଆବଶ୍ୟକ ପଡ଼ିଲେ ପୁଲିସ୍ ସେମାନଙ୍କୁ ନିଜ ଗାଡ଼ିରେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ ପ୍ରତ୍ୟେକ ଯାନରେ ଦୁଇ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା ଅଧିକାରୀ ରହିବେ ବୋଲି ଜଣାପଡ଼ିଛି ଏନ୍ସିପି କ୍ୟାବ୍ ଏନ୍ସିପି ମୁଖପାତ୍ର ନବାବ ମଲିକ୍ ଅଭିଯୋଗ କରିଛନ୍ତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଗତ କରିଥିବା ନାଗରିକତା ସଂଶୋଧନ ବିଲ୍ ଅସାୟିଧାନିକ ଏବଂ ରାଜନୈତିକ ସ୍ୱାର୍ଥ ହାସଲ ଦିଗରେ ପ୍ରଣୋଦିତ ଗତକାଲି ମ୍ରମ୍ୟାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମଲିକ କହିଥିଲେ ତାଙ୍କ ଦଳ ଏହି ବିଲ୍କ୍ ସଂସଦରେ ବିରୋଧ କରିବ ମହା ସିଏମ୍ ମିଟିଂ ଅର୍ଥାଭାବ ନେଇ ଯେପରି କୌଣସି ସ୍ୱାସ୍ଥ୍ୟ ଯୋଜନା ବନ୍ଦ୍ ନ ହୁଏ ସେଥିପ୍ରତି ସତର୍କ ରହିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ବିଭିନ୍ନ ହସ୍କିଟାଲ୍ରେ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀରୁ ଅଧିକ ପାଳିରେ କାର୍ଯ୍ୟ କରିବା ସହ ସେଠାରେ ଡାଏଲିସିସ୍ ରୋଗୀଙ୍କ ଚିକିତ୍ସା କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବାକୁ ଆବଶ୍ୟକ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଆରବ ଏମିରେଟ୍ସ ସ୍ଥଳବାହିନୀ କମାଣ୍ଡର ମେଜର୍ ଜେନେରାଲ୍ ସଲେହ ମହମ୍ମଦ ସଲେହ ଅଲ୍ ଆମିରୀ ଏବଂ ଆମେରିକାର କେନ୍ଦ୍ରୀୟ ପଦାତିକ ବାହିନୀର କମାଣ୍ଡର ଲେଫ୍ଟନାୟ ଜେନେରାଲ୍ ଟେରୀ ଫେରେଲ୍ଙ୍କ ତତ୍ତ୍ୱାବଧାନରେ ଏହି ମିଳିତ ସମରାଭ୍ୟାସ ଚାଲିଛି କେତେ ସପ୍ତାହ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସ ଦୁଇ ପକ୍ଷ ପାରସ୍କରିକ ସାମରିକ ଶକ୍ତି ବୃଦ୍ଧି କ୍ଷେତ୍ରରେ ସହାୟକ ହେବ ସାଉଥ ଏସିଆନ୍ ଗେମ୍ସ୍ ନେପାଳରେ ଚାଲିଥିବା ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଚମତ୍କାର ପ୍ରଦର୍ଶନ ଜାରି ରହିଛି

ଉଭୟ ପୁରୁଷ ଓ ମହିଳା କବାଡ଼ି ବର୍ଗରେ ଭାରତ ସ୍ୱର୍ଷପଦକ ହାସଲ କରିଛି

ଆଜି କାଠମାଣ୍ଡୁର ଦଶରଥ ରଙ୍ଗଶାଳାଠାରେ ଏହି ପ୍ରତିଯୋଗିତା ଉଦ୍ଯାପିତ ହେଉଛି